ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ

ବିଶ୍ୱରେ ଲିଙ୍ଗଗତ ସମତା ସ୍ଥାପନ ଏବଂ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ନ୍ୟାୟୋଚିତ ସୁବିଧା ସୁଯୋଗ ପ୍ରଦାନ ଏହି ଦିବସ ପାଳନର ଲକ୍ଷ୍ୟ

ରାଜନୀତି ବ୍ୟବସାୟ ଓ ଅନ୍ୟାନ୍ୟ ବୃତ୍ତିଗତ କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ଆନୁପାତିକ ପ୍ରତିନିଧିତ୍ୱ ସମାନ ନୁହେଁ ତେବେ ନିରନ୍ତର ଉଦ୍ୟମ ଫଳରେ ସମାଜ ଓ ରାଷ୍ଟ୍ର କ୍ଷେତ୍ରରେ ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ ଯଥେଷ୍ଟ ପରିବର୍ତ୍ତନ ଆସିଛି ସେମାନଙ୍କୁ ସମତା ପ୍ରଦାନ ଏବଂ ନାରୀମୁକ୍ତି ପାଇଁ ସ୍ପର ଉହ୍ଚାପିତ ହେଉଛି ଆଜି ସକାଳେ ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏକ ଉହବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ଏହି ରାଷ୍ଟ୍ରୀୟ ପୁରସ୍କାର ପ୍ରତିବର୍ଷ ମହିଳା ସଶକ୍ତିକରଣ ଏବଂ ବଞ୍ଚିତ ତଥା ଉପେକ୍ଷିତ ମହିଳାଙ୍କ ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଗୋଷ୍ଠୀ ଓ ସଂଗଠନକୁ ପ୍ରଦାନ କରାଯାଇଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରୀଶକ୍ତି ପୁରସ୍କାରପ୍ରାପ୍ତ ମହିଳାମାନଙ୍କୁ ଆଜି ନ୍ତଆଦିଲ୍ଲୀଠାରେ ତାଙ୍କ ବାସଭବନରେ ଭେଟି ଆଲୋଚନା କରିବେ ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଟ୍ସିଟର ଆକାଉଣ୍ଟ କେତେକ କୃତି ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ରାଜନାଥ ଓମେନ୍ ଡେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଚ୍ଚନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ ଓ ସମର୍ଥ କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏକ ବାର୍ତ୍ତା ଦେଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଏହି ଦିବସ ପାଳନ ସମାଜରେ ଲିଙ୍ଗଗତ ସମତା ପ୍ରତିଷ୍ଠା ଓ ମହିଳାଙ୍କୁ ସମର୍ଥ କରିବାରେ ହୋଇଥିବା ପ୍ରଗତିର ସମୀକ୍ଷା ନିମନ୍ତେ ଏକ ଅବସର ଦେଇଥାଏ ସବୁ କ୍ଷେତ୍ରରେ ପୁରୁଷମାନଙ୍କ ସହ ମହିଳାମାନଙ୍କୁ ସମାନ ସୁବିଧା ଦେବାକୁ ଗୁରୁତ୍ୱ ଦିଆଯାଉଛି ପ୍ରତିରକ୍ଷା ମନ୍ତ୍ରଶାଳୟରେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଉଦ୍ୟମ ଚାଲିଛି ଏପରିକି ଯୁଦ୍ଧକ୍ଷେତ୍ରରେ ମଧ୍ୟ ସେମାନଙ୍କ ଦକ୍ଷତାକୁ ବିନିଯୋଗ କରିବା ପାଇଁ ଉଦ୍ୟମ କରାଯାଉଛି

ଗୋଟିଏ ଦିନରେ କେବଳ ମହିଳାମାନଙ୍କ ଦ୍ୱାରା ଏତେ ସଂଖ୍ୟକ ବିମାନ ଉଡ଼ାଇବାରେ ଭାରତ ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି ପିଏମ୍ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ଗତକାଲି ସମୀକ୍ଷା କରିଛନ୍ତି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ ଏ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଭାରତ ପରିସ୍ଥିତିକୁ ଧ୍ୟାନରେ ରଖି ଏହାର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ ଶ୍ରୀ ମୋଦୀ କହିଛନ୍ତି ସମସ୍ତ ବିଭାଗଗୁଡ଼ିକୁ ପରସ୍କର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ହେବ ଓ ଭୂତାଣୁ ସଂକ୍ରମଣ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଓ ଏହାକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ କରୋନା ଭାଇରସ୍ ଡିଜିସିଏ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁସାରେ ଏହି କ୍ଷେତ୍ରର ସଂପୂକ୍ତ ସମସ୍ତ କର୍ମଚାରୀଙ୍କୁ ଥଣ୍ଡା ସର୍ଦ୍ଦି ଜର କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ଆଦି ଯେକୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପରୀକ୍ଷା ନିରୀକ୍ଷା କରାଯିବ ଯେଉଁ କର୍ମଚାରୀମାନେ ବିମାନ ଚଳାଚଳ ସହ ସଂପୃକ୍ତ ରହୁଛନ୍ତି ସେମାନଙ୍କର ମଧ୍ୟ ଉପଯୁକ୍ତ ଡାକ୍ତରୀ ପରୀକ୍ଷା ସୁବିଧା ଯୋଗାଇ ଦିଆଯିବ ଯେଉଁମାନେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଅସୁସ୍ଥ ଥିବେ ସେମାନଙ୍କୁ କାର୍ଯ୍ୟ ନିର୍ବାହ ପାଇଁ ଅନୁମତି ମିଳିବ ନାହିଁ ଇଡି ରାଣା କପୁର ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିପକ୍ଷରୁ ଗିରଫ କରାଯାଇଛି ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗମାନ ରହିଥିଲା ମୁମ୍ୟାଇଠାରେ ଗତକାଲି ତାଙ୍କୁ ଇଡି ପକ୍ଷରୁ ଦ୍ୱିତୀୟ ଦିନ ପାଇଁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି

ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ତାଙ୍କର ତଥ୍ୟ ସବୁ ରେକର୍ଡ କରାଯାଇଛି ରାଣା କପୁରଙ୍କ ଦିଲ୍ଲୀ ଓ ମୁମ୍ବାଇଠାରେ ଥିବା ତିନି ଝିଅଙ୍କ ଘର ମଧ୍ୟ ଖାନତଲାସ କରାଯାଇଛି ଏହାଛଡ଼ା ମୁମ୍ଭାଇର ୱର୍ଲିଠାରେ ଥିବା ତାଙ୍କ ବାସଭବନ ଉପରେ ମଧ୍ୟ ଚଢ଼ଉ କରାଯାଇଛି ଦେୱାନ ହାଉସିଂ ଫାଇନାନ୍ନ କର୍ପୋରେସନ ବା ଡିଏଚ୍ଏଫ୍ଏଲ୍ର ଆର୍ଥିକ ଦୁର୍ନୀତିରେ ରାଣା କପୁରଙ୍କର ହାତ ରହିଥିବା ଅଭିଯୋଗ ହୋଇଛି ଏହି ସଂସ୍ଥାକୁ ୟେସ୍ ବ୍ୟାଙ୍କ ବିପୁଳ ଋଣ ଦେଇଥିଲା ତେବେ ଡିଏଚ୍ଏଫ୍ଏଲ୍ ଏହି ଋଣ ପରିଶୋଧ କରିବାରେ ବିଫଳ ହୋଇଛି ଇତିମଧ୍ୟରେ ରିକର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ପରିଚାଳନା ବୋର୍ଡକୁ ଭାଙ୍ଗିଦେଇ ଏହାର ଦାୟିତ୍ୱ ନିଜ ହାତକୁ ନେଇଛି

ମୋଦି ଜନଔଷଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ତାଙ୍କ ସରକାର ଦେଶର ସବୁନାଗରିକଙ୍କୁ ସର୍ବୋକୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଅଙ୍ଗୀକୃତ ଶସ୍ତାରେ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଚାଲିଥିବା ଉଦ୍ୟମରେ ଯେଉଁସବୁ ପ୍ରତିବନ୍ଧକ ରହିଛି ତାହାକୁ ଦୂର କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ଜନଔଷଧି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରର ମାଲିକ ଏବଂ ହିତାଧିକାରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ନିଂ ବ୍ୟବସ୍ଥାରେ ଗତକାଲି କଥାବାର୍ତ୍ତା କରିଥିଲେ ସବୁବର୍ଗର ଲୋକଙ୍କୁ ସ୍ୱଚ୍ଚ ମୂଲ୍ୟରେ ଆବଶ୍ୟକ ଔଷଧପତ୍ର ଯୋଗାଇଦେବାକୁ ଏହି ସରକାରୀ ଯୋଜନା ଉଦ୍ଦିଷ୍ଟ

ଜନଔଷଧି ଜିତେନ୍ଦ୍ର ସିଂ କେନ୍ଦ୍ରମନ୍ତ୍ରୀ କିତେନ୍ଦ୍ର ସିଂ କହିଛନ୍ତି ଯେ ଚଳିତବର୍ଷ ଶେଷ ସୁଦ୍ଧା ଦେଶର ପ୍ରତ୍ୟେକ ବ୍ଲକରେ ଅତିକମ୍ରେ ଗୋଟିଏ ଲେଖାଏଁ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା କେନ୍ଦ୍ର ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ଜାମ୍ମୁ କାଶ୍ମୀରର କଠୁଆଠାରେ ଜନଔଷଧି ଦିବସ ଅବସରରେ ଏକ କାର୍ଯ୍ୟକ୍ମରେ ଯୋଗଦେଇ ସେ କହିଚ୍ଚନ୍ତି ଯେ ଏହିସବୂ କେନ୍ଦ୍ରେ ଲୋକଙ୍କୁ କେନେରିକ୍ ଔଷଧ ସ୍ୱଚ୍ଚ ମୂଲ୍ୟରେ ଯୋଗାଇ ଦିଆଯିବ ଏବଂ ନାମୀଦାମୀ କମ୍ପାନିର ଔଷଧ ଭଳି ଏହା ରୋଗୀଙ୍କ ପାଇଁ କାମ କରିବ ଲୋକଙ୍କୁ ଔଷଧ ଖର୍ଚ୍ଚରୁ ରକ୍ଷା କରିବା ସହ ଉନ୍ନତମାନର ଚିକିତ୍ସା ନିମନ୍ତେ ଭଲ ଔଷଧ ଯୋଗାଇଦେବା ସରକାରଙ୍କର ଉଦ୍ଦେଶ୍ୟ ବୋଲି ସେ କହିଚ୍ଛନ୍ତି

ପ୍ରଥମେ ପଡ଼ୋଶୀ ପ୍ରାଚ୍ୟ ନୀତି ଏବଂ ଆଫ୍ରିକୀୟ ନୀତି ଆଦି ଭାରତର ଯେଉଁସବୁ ବୈଦେଶିକ ନୀତି ରହିଛି ସେଥିରେ ଦେଶର ଅର୍ଥନୀତି ଓ ସଂପୃକ୍ତ ରାଷ୍ଟ୍ରଙ୍କ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ ଦିଆଯାଉଛି

ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକନମିକ ଟାଇମ୍ମ ଓ ଗ୍ଲୋବାଲ୍ ବିଜିନେସ୍ ସମିଟି ବୈଠକରେ ସେ କହିଚ୍ଚନ୍ତି ଯେ ଯେଉଁସବୁ ଭାରତୀୟ କମ୍ପାନି ବିଦେଶୀ ପ୍ରକଳ୍ପରେ ପୁଞ୍ଜି ଲଗାଉଛନ୍ତି ଓ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ମଧ୍ୟ ଭାରତ ସରକାର ଗ୍ୟାରେଣ୍ଟି ଯୋଗାଇ ଦେଉଛନ୍ତି ଡବ୍ଲୁଏଚ୍ଓ କରୋନା ସମଗ୍ର ବିଶ୍ୱରେ ନୋଭେଲ କରୋନା ଭୂତାଣୁ ଦ୍ୱାରା ଏକଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଶ୍ଚିତ କରିଛି

ସେ ମଧ୍ୟ କେତେକ ରାଷ୍ଟ୍ର ଏହି ସଂକ୍ରମଣ ପ୍ରତିରୋଧ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଥିବା ସ୍କଚାଇଛନ୍ତି କ୍ରିକେଟ୍ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଆକି ମହିଳା ଟି ଟୋଣ୍ଟି ବିଶ୍ୱକପ୍ କ୍ରିକେଟର ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତୀୟ ମହିଳା ଟିମ୍ ଅପରାଜେୟ ରହିଛି ତେବେ ଗତଥରର ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ଭେଟୁଥିବାରୁ ଭାରତୀୟ ଟିମ୍ ଉପରେ ଯଥେଷ୍ଟ ଚାପ ରହିଛି ପ୍ରଥମଥର ପାଇଁ ଭାରତ ଏହି ପ୍ରତିଯୋଗିତାରେ ଫାଇନାଲ୍କୁ ଯାଇଥିବା ବେଳେ ଅଷ୍ଟ୍ରେଲିଆ ଷଷ୍ଠଥର ପାଇଁ କ୍ରମାଗତଭାବେ ଫାଇନାଲ ଖେଳୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଭାରତୀୟ ଓ ଅଷ୍ଟ୍ରେଲିଆ ଦଳକୁ ଅଭିନନ୍ଦନ ଜଣାଇଛନ୍ତି